ଏବଂ ଚଳିତ ବର୍ଷର ପ୍ରଥମ ବ୍ୟାଚ୍ର କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହୋଇଛି

କାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲ୍ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌୱା ଓ ଅନ୍ୟମାନେ ବୈଠକରେ ଉପସ୍ଥିତ ଥିଲେ ଏକ ଟ୍ୱିଟ୍ ବାର୍ତ୍ତାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତା ଦିଗରେ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହ ବିଚାରବିମର୍ଷ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି ମନ୍ତଶାଳୟ କହିଛି ମହାରାଷ୍ଟ୍ର ପୁଲିସ୍ର ଏକ ରିପୋର୍ଟ୍ ଅନୁସାରେ ମାଓବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ଗୋଏଲ୍ ରେଲୱେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଏନ୍ଡିଏ ସରକାରଙ୍କର ଗତ ଚାରିବର୍ଷର ଶାସନ ସମୟରେ ରେଳ ଦୁର୍ଘଟଣା ବହୁ ମାତ୍ରାରେ ହ୍ରାସ ପାଇଛି

ସେ କହିଛନ୍ତି ଏହି ସମୟ ଭିତରେ ରେଳବାଇର ବିକାଶ ଓ ଆଧୁନିକୀକରଣ ପାଇଁ ବ୍ୟାପକ ପୁଞ୍ଜିନିବେଶ ହୋଇଛି

ଏହି ଅବସରରେ ମନ୍ତ୍ରୀ ଦୁଇଟି ମୋବାଇଲ୍ ଆପ୍ରିକେସନ୍ର ଶ୍ରଭାରମ୍ଭ କରିଛନ୍ତି

ଗତ ଚାରିବର୍ଷ ଭିତରେ ତାଙ୍କ ମନ୍ତଶାଳୟର ସଫଳତାଗୁଡ଼ିକ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନଡ୍ଗା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତଶାଳୟ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମିଳିତ ଉଦ୍ୟମରେ ସରକାର ପ୍ରତି ମାସରେ ଗର୍ଭବତୀ ମହିଳାମାନଙ୍କ ମୃତ୍ୟୁହାର କମ୍ କରି ପାରିଛନ୍ତି

ସେ କହିଛନ୍ତି ସାର୍ବଜନୀନ ଟୀକାକରଣ ଅଧୀନରେ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଟୀକାକରଣ କରାଯାଉଛି

ଏସ୍ଏଚ୍ଜି ଆୱାର୍ଡ ତୋମର ଗ୍ରାମାଞ୍ଚଳ ବିକାଶମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ମହିଳାମାନେ ଗ୍ରାମାଞ୍ଚଳ ବିକାଶରେ ଅବଦାନ କରି ସେମାନଙ୍କର ନେତୃତ୍ୱର ପରିଚୟ ଦେଇଛନ୍ତି ସବ୍ରଠ ଭଲ ପ୍ରଦର୍ଶନ କରିଥିବା ସ୍ୱୟଂ ସହାୟକ ଗୋଷୀଗ୍ରଡ଼ିକ୍ ଜାତୀୟ ପ୍ରରସ୍କାର ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗ୍ରଡ଼ିକ ମହିଳାମାନଙ୍କୁ କେବଳ ଆର୍ଥିକ ଦୃଷ୍ଟିରୁ ସହାୟତା କରି ନାହାନ୍ତି ସେମାନଙ୍କୁ ସାମାଜିକ ଓ ସ୍ଥଜନଶୀଳ କ୍ଷେତ୍ରରେ ମଧ୍ୟ ସହାୟତା କରିଛନ୍ତି

ଗୋଆ ଗଡ଼କରୀ ଜାତୀୟ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଦକ୍ଷିଣ ଗୋଆରେ ଆଜି ଏକ ବୈଠକରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଛନ୍ତି

ସଡ଼କ ପରିବହନ ମନ୍ତ୍ରଣାଳୟ ଚଳିତ ବର୍ଷଟିକୁ ନିର୍ମାଣ ବର୍ଷ ଭାବେ ପାଳନ କରୁଛି

ଆନ୍ତର୍ଜାତିକ ସ୍ତରରେ ଗିରଫ୍ ପରୱାନା କାରି ପାଇଁ ରେଡ୍ କର୍ଷର ନୋଟିସ୍ ଜାରି କରାଯାଇଥାଏ ନିକଟରେ ସିବିଆଇ ନିରବ ମୋଦି ଓ ଅନ୍ୟମାନଙ୍କ ବିରୁଦ୍ଧରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ ମାମଲାରେ ଅଭିଯୋଗପତ୍ର ଦାୟର କରିଥିଲା ଗତ କାନୁଆରୀ ମାସରେ ନିରବ ମୋଦି ଦେଶ ଛାଡ଼ି ପଳାୟନ କରିଥିଲେ

ଜେକେ ଆଟାକ୍ ଜାମ୍ମ କାଶ୍ରୀରର ବାନ୍ଦିପୋରା ଜିଲ୍ଲାର ଦର୍ଦ୍ଦପୋରା ପନାର ଜଙ୍ଗଲରେ ଚାଲିଥିବା ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ସେନାବାହିନୀ ଯବାନ ଆହତ ହୋଇଛନ୍ତି ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେହି ଜଙ୍ଗଲ ଦେଇ ସେନାବାହିନୀ ପହରାଦାର ଦଳ ଯାଉଥିବାବେଳେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିବାରୁ ଯବାନମାନେ ଶନିବାର ଦିନ ସମଗ୍ର ଅଞ୍ଚଳକୁ ଘେରାଉ କରିଥିଲେ ଓ କାର୍ଯ୍ୟାନ୍ରଷ୍ଣାନ ଆରମ୍ଭ କରିଥିଲେ ପ୍ରସାଦ ୱାଇଫାଇ ଚୌପାଲ୍ସ ଇଲେକ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗ୍ରାମଗୁଡ଼ିକରେ ପାଞ୍ଚ ହଜାର ୱାଇଫାଇ ଚୌପାଲ୍ ଓ ସାଧାରଣ ସେବା କେନ୍ଦ୍ରଗୁଡ଼ିକରୁ ରେଳ ଟିକେଟ୍ ପ୍ରଦାନର ଆଜି ନୂଆଦିଲ୍ଲୀରେ ଶୁଭାରମ୍ଭ କରିଛନ୍ତି ଭାରତ ନେଟ୍ ମାଧ୍ୟମରେ ଗ୍ରାମାଞ୍ଚଳ ଇକ୍କରନେଟ୍ ସଂଯୋଗ ଲକ୍ଷ୍ୟରେ ଏହା କରାଯାଇଛି ଏହି ୱାଇଫାଇ ଚୌପାଲ୍ ଗୁଡ଼ିକ ଗ୍ରାମାଞ୍ଚଳର ଲୋକମାନଙ୍କୁ ସେମାନଙ୍କର ବିଭିନ୍ନ ଡିଜିଟାଲ୍ କାର୍ଯ୍ୟ ପାଇଁ ଇଣ୍ଟରନେଟ୍ ସେବା ପ୍ରଦାନ କରିବ

ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟର ମଧ୍ୟ ଓ ଉତ୍ତର ଭାଗରେ ବର୍ଷା ଏବଂ ଜୋର ପବନ ଅବ୍ୟାହତ ରହିଛି ପାଣିପାଗ ବିଭାଗ ସେଠାରେ ବୁଧବାର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରିଛି କର୍ଷ୍ଣାଟକର ପାର୍ବତ୍ୟାଞ୍ଚଳ ଓ ଉପକୃଳ ଅଞ୍ଚଳରେ ଭିଷଣ ବର୍ଷା ଲାଗି ରହିଥିବାରୁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇଛି ବେଙ୍ଗାଲୁରୁରୁ ମାଙ୍ଗାଲୁର ମଧ୍ୟରେ ଟ୍ରେନ୍ ସେବା ହାସନଠାରେ ବାତିଲ କରାଯାଇଛି ପଣ୍ଟିମଘାଟ ସେକ୍ସନ୍ରେ ଅନେକ ସ୍ଥାନରେ ଭୂଷ୍କଳନ ହୋଇଥିବାରୁ ଟ୍ରେନ୍ ସେବାକୁ ବାତିଲ କରାଯାଇଛି ହଠାତ୍ ବନ୍ୟା ଆସି ତଳିଆ ଅଞ୍ଚଳରେ ପାଣି ମାଡ଼ିଯିବାରୁ ଆଗୁଆ ସତର୍କତା ମୃଳକ ପଦକ୍ଷେପ ସ୍ୱର୍ପ ବର୍ଷା ହୋଇଥିବା ଅଞ୍ଚଳରେ ସ୍କୁଲ୍ ଓ କଲେଜଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି ଓଡ଼ିଶାରେ ବଜ୍ରପାତ ଯୋଗୁଁ ଆଠ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଚାରି କଣ ଲୋକ ଆହତ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କର ବ୍ଲୁକ୍ରେ ତିନି ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି ସେହି ଲୋକମାନେ ଗୋଟିଏ ହକି ମ୍ୟାଚ୍ ଦେଖୁଥିବା ବେଳେ ବଜ୍ରପାତର ଶିକର ହୋଇଛନ୍ତି

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ନେତା ପ୍ରକାଶ ଜାଭଡେକର କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କ ଅଭିଯୋଗ ସମ୍ପର୍ଣ୍ଣ ଭିତ୍ତିହୀନ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି ଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ଚିଦାୟରମ୍ କହିଥିଲେ ପେଟ୍ରୋଲ ଡିକେଲ୍ ଓ ଏଲ୍ପିକି ର ମୂଲ୍ୟ ବୁଦ୍ଧି ଉପରେ ବ୍ୟାପକ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ସେ ପୁଣି କହିଥିଲେ ସରକାର କ୍ଷମତାକୁ ଆସିବାବେଳେ ଯେଭଳି ପ୍ରତିଶ୍ରତି ଦେଇଥିଲେ ଦେଶରେ ସେଭଳି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇନାହିଁ ଶ୍ରୀ କାଭଡେକର କହିଛନ୍ତି ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠୁ ଦ୍ରତ ବିକାଶକାରୀ ଅର୍ଥନୀତି

ରାହୁଳ ଓବିସି ସମ୍ମିଳନ କଂଗ୍ରେସ ସଭାପତି ରାହୁଳ ଗାନ୍ଧି ଏନ୍ଡିଏ ସରକାର କୃଷକମାନଙ୍କର ସ୍ୱାର୍ଥପ୍ରତି ଅବହେଳା କରି ଶିଳ୍ପପତିମାନଙ୍କୁ ଅଢ଼େଇ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଥିବାର ଅଭିଯୋଗ କରିଛନ୍ତି ନୂଆଦିଲ୍ଲୀରେ ପାର୍ଟିର ଅନ୍ୟାନ୍ୟ ପଛୁଆ ବର୍ଗ ବିଭାଗ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ଯେଉଁ ଲୋକମାନେ ପ୍ରକୃତରେ ପରିଶ୍ରମ କରିଛନ୍ତି ସେମାନେ କେବେ ତାହାର ଲାଭ ପାଇ ନାହାନ୍ତି ସେମାନଙ୍କ ପରିଶ୍ରମର ଫଳ ଅନ୍ୟମାନେ ଭୋଗ କରୁଛନ୍ତି

ସେ କହିଛନ୍ତି କଂଗ୍ରେସ ପାର୍ଟି ପଛୁଆବର୍ଗର ଶକ୍ତିକୁ ଜାଣେ ଓ ସେମାନଙ୍କୁ ରାଜନୀତର ଆଗଧାଡ଼ିକୁ ଆଶିବା ପାଇଁ ସେମାନଙ୍କୁ କ୍ଷମତାପନ୍ନ କରିବାକୁ ଚାହେଁ

ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ଚଳିତ ବର୍ଷର ପ୍ରଥମ ବ୍ୟାଚ୍ର କେିଳାଶ ମାନସରୋବର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଯାତ୍ରା ଦୁଇଟି ପଥ ଦେଇ ହେବ ଗୋଟିଏ ହେଲା ଉତ୍ତରାଖଣ୍ଡର ଲିପୁଲେଖ୍ ଗିରିପଥ ଓ ଅନ୍ୟଟି ସିକିମ୍ର ନଥ୍ରଲା ଗିରିପଥ